ଭାରତୀୟ ନୌକାଚାଳନା ଦଳ ମଧ୍ୟ ସ୍ୱର୍ଷପଦକ ବିଜୟୀ ହୋଇଛନ୍ତି କିଦାୟୀ ଶ୍ରୀକାନ୍ତ ବ୍ୟାଡ୍ମି

ସରକାରୀ ସ୍ନୁତ୍ରରେ କୁହାଯାଇଛି କଳାଧନ ନିବାରଣ ଆଇନ ଅଧୀନରେ ଶ୍ରୀ ଚିଦାମ୍ଘରମ୍ଙ୍କ ବୟାନ ରେକର୍ଡ଼ କରାଯିବ ପୂର୍ବରୁ ଇଡି ବିଦେଶୀ ପୁଞ୍ଜିନିବେଶ ବିକାଶ ବୋର୍ଡ଼ ଅଫିସରମାନଙ୍କ ବୟାନ ରେକର୍ଡ଼ କରିଥିଲା ଚିଦାମ୍ଘରମ୍ଙ୍କ ପୁଅ କାର୍ତ୍ତିଙ୍କୁ ମଧ୍ୟ ଇଡି ଦୁଇ ଥର କେରା କରିସାରିଛି

ବିଜେପି ରାହ୍ୱଲ୍ ଲଣ୍ଡନ୍ରେ ଆର୍ଏସ୍ଏସ୍ ବିରୁଦ୍ଧରେ ମନ୍ତବ୍ୟ ଦେଇଥିବାରୁ ରାହୁଲ ଗାନ୍ଧି କ୍ଷମା ପ୍ରାର୍ଥନା କରିବାକୁ ବିଜେପି ଦାବି କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବାବେଳେ ପାର୍ଟି ମୁଖପାତ୍ର ସମ୍ଭିତ୍ ପାତ୍ର କହିଛନ୍ତି ଶ୍ରୀ ଗାନ୍ଧି ଭୋଟ୍ ବ୍ୟାଙ୍କ୍ ରାଜନୀତି କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଯୋଗୁଁ ଶ୍ରୀ ଗାନ୍ଧି ନିରାଶ ହୋଇପଡ଼ିଥିବାର ମନେ ହେଉଛି ବୋଲି ସମ୍ଭିତ୍ ପାତ୍ର କହିଛନ୍ତି ସେ କହିଛନ୍ତି କଂଗ୍ରେସ ସଭାପତିଙ୍କର ଦେଶକୁ ବୁଝିବାରେ ପରିପକ୍ୱତା ଆସି ନାହିଁ

କର୍ଣ୍ଣାଟକ ଫ୍ଲଡ୍ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବନ୍ୟା ଓ ଭୂସ୍କଳନ କ୍ଷତିଗ୍ରସ୍ତ କର୍ଷାଟକର କୋଡାଗୁ ଜିଲ୍ଲାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି ମଦାକେରିଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ମୌଳିକଢାଞାର ବିକାଶ ସମେତ ସମସ୍ତ ପ୍ରକାର ରିଲିଫ୍ ସହାୟତା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ ସେ କହିଛନ୍ତି କେନ୍ଦ୍ରୀୟ ସମୀକ୍ଷା ଟିମ୍ କ୍ଷୟକ୍ଷତିର ମୂଲ୍ୟାଙ୍କନ କରିବା ପରେ ସରକାର ସହାୟତା ବିଷୟରେ ନିଷ୍ପଭି ନେବେ ଆଜି ସକାଳୁ ସେ କୋଡାଗୁରେ ପହଞ୍ଚବା ପରେ କିଲ୍ଲା ଡେପୁଟି କମିଶନର ଓ ଅନ୍ୟ ବରିଷ୍ଠ ଅଫିସରମାନଙ୍କ ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତରେ ଆଲୋଚନା କରିଥିଲେ ସେ ମଧ୍ୟ କିଛି ରିଲିଫ୍ ଶିବିରକୁ ଗସ୍ତ କରି ସେଠାରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ବୈଦେଶିକ ମନ୍ତ୍ରଣାଳୟର ସଚିବ ପ୍ରୀତି ସରଣ କହିଛନ୍ତି ସନ୍ତାସବାଦ ଓ ମୌଳବାଦର ମୁକାବିଲାପାଇଁ ବିଭିନ୍ନ ଉପାୟ ସଂକ୍ରାନ୍ତରେ ଶୀଖର ବୈଠକରେ ଆଲୋଚନା ହେବ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସଦସ୍ୟ ଦେଶଗୁଡ଼ିକର ନେତାମାନଙ୍କ ସହ ଅଲଗା ଅଲଗା ବୈଠକ କରିବେ

ଶିଖର ବୈଠକ ଶେଷରେ ଏକ ଘୋଷଣାନାମା ପ୍ରକାଶ ପାଇବ ପ୍ରଣବ ନେତା ଆପ୍ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ନେତା ଆପ୍ର ଶୁଭାରମ୍ଭ କରିଛନ୍ତି ଏହି ଆପ୍ ମାଧ୍ୟମରେ ଭୋଟର୍ମାନେ ସେମାନଙ୍କର ନେତାମାନଙ୍କର ରେଟିଂ କରି ସେମାନଙ୍କର ସମୀକ୍ଷା କରିବେ ରାଜନୈତିକ ନେତାମାନଙ୍କ ମଧ୍ୟରେ ଉତ୍ତରଦାୟିତା ଓ ଭାବମୂର୍ତ୍ତିର ବିକାଶ ଏହାର ମ୍ମଳଲକ୍ଷ୍ୟ ନ୍ତଆଦିଲ୍ଲୀରେ ଆଜି ଆରମ୍ଭ ହୋଇଥିବା ଏହି ଆପ୍ ମାଧ୍ୟମରେ ଲୋକମାନେ ସେମାନଙ୍କର ଏମ୍ଏଲ୍ଏ ଓ ଏମ୍ପିମାନଙ୍କର ରେଟିଂ କରିବେ ଏହା ମାଧ୍ୟମରେ ସମଗ୍ର ଦେଶର ଭୋଟର୍ମାନଙ୍କର ମନୋଭାବକୁ ମପାଯାଇପାରିବ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୁଖାର୍ଚ୍ଚୀ କହିଛନ୍ତି ସଚେତନ ଭୋଟର୍ ଉତ୍ତମ ନେତା ଉତ୍ତରଦାୟିତା ଓ ସମ୍ପର୍ଣ୍ଣ ସ୍ୱଚ୍ଛତା ବିନା ଏକ ଭଲ ଗଣତନ୍ତ ସ୍ଥାପନ ହୋଇପାରିବ ନାହିଁ

ଏକ ସରକାରୀ ଇସ୍ତାହାରରେ କୃହାଯାଇଛି ଆଦିବାସୀ ସମବାୟ ମାର୍କେଟିଂ ବିକାଶ ଫେଡେରେସନ୍ ଟ୍ରାଇଫେଡ୍ ଅହମ୍ମଦାବାଦ ଉଦୟପୁର କୋଲ୍କାତା ଡେରାଡୁନ୍ ବାରାଣାସୀ ପୁଣେ ଗୋଆ କୋଏମ୍ଭାଟୁର୍ ଲକ୍ଷ୍ରୌ ଅମୃତସର ଓ ଗ୍ୟାଙ୍ଗ୍ଟକ୍ ଆଦି ବିମାନ ବନ୍ଦରରେ ଏଥିପାଇଁ ଜାଗା ଦେଇଛି

ଆଦିବାସୀମାନଙ୍କ ମଧ୍ୟରେ ବହୁମୁଖୀ ପରିବର୍ତ୍ତନ ଆଣିବା ଓ ସେମାନଙ୍କର ବର୍ତ୍ତମାନର ଅବସ୍ଥାରେ ଉନ୍ନତି ଆଶିବା ଲକ୍ଷ୍ୟରେ ଏଭଳି କରାଯାଇଛି

ଜଷ୍ଟିସ୍ ଏସ୍ ମୁରଲୀଧର ଓ ଆଇଏସ୍ ମେହେତାଙ୍କ ଖଣ୍ଡପୀଠ କହିଛନ୍ତି ଜାଠ ସମ୍ପ୍ରଦାୟର ଲୋକମାନେ ବାଲ୍ଲୀକି ସମ୍ପ୍ରଦାରୟର ଲୋକମାନଙ୍କ ଘର ଉପରେ ଆକ୍ରମଣ କରିଥିଲେ ବାଲ୍ଗୀକି ସମ୍ପ୍ରଦାୟର ଲୋକମାନଙ୍କୁ ଉଚିତ ଶିକ୍ଷା ଦେବା ଲକ୍ଷ୍ୟରେ ଏଭଳି ଆକ୍ରମଣ କରାଯାଇଥିଲା ଓ ଅଭିଯୁକ୍ତମାନେ ଏଥିରେ ସଫଳ ମଧ୍ୟ ହୋଇଥିଲେ ବୋଲି ଖଣ୍ଡପୀଠ କହିଛନ୍ତି ଖଣ୍ଡପୀଠ ପୁଣି କହିଛନ୍ତି ଦୋଷୀ ବ୍ୟକ୍ତିମାନଙ୍କଠାରୁ ଆଦାୟ ହେବାକୁ ଥିବା କରିମାନାକୁ ହରିୟାଣା ସରକାର ବାଲ୍ଲୀକି ସମ୍ପ୍ରଦାୟର କ୍ଷତିଗ୍ରସ୍ତ ଲୋକମାନଙ୍କ ଥଇଥାନ ଓ ରିଲିଫ୍ ବାବଦରେ ଖର୍ଚ୍ଚ କରିବେ

ମନେକା ଏୟାରଲାଇନ୍ସ୍ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମନେକା ଗାନ୍ଧି ମହିଳା ସହକର୍ମୀମାନଙ୍କ ସମ୍ମାନ ପ୍ରତି ସମ୍ଭେଦନଶୀଳତା ପ୍ରକାଶ କରିବାକୁ ବିମାନ ଚଳାଚଳ ସଂସ୍ଥାଗୁଡ଼ିକର କର୍ମଚାରୀମାନଙ୍କୁ ନିବେଦନ କରିଛନ୍ତି

ମହିଳା କବାଡ଼ି ଫାଇନାଲ୍ରେ ଭାରତ ଇରାନ୍ଠାରୁ ହାରି ରୌପ୍ୟ ପଦକ ବିଜୟୀ ହୋଇଛି

ପୂର୍ବରୁ ଭାରତୀୟ ନୌକା ଚାଳନା ଦଳ ଆଜିର ପ୍ରଥମ ସ୍ୱର୍ଷପଦକ ବିଜୟୀ ହୋଇଥିଲା ଦାତ୍ତୁ ଭୋକାନାଲ୍ ସ୍ୱର୍ଷ୍ଣ ସିଂ ଓମ୍ ପ୍ରକାଶ ଓ ସୁଖ୍ମିତ୍ ସିଂ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ